ମୟରଭଞ୍ଞଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଢେଙ୍କାନାଳ ବୌଦ୍ଧ କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଶିପାଗ ବିଭାଗ ପକ୍ଷରୁ କୁହାଯାଇଛି